ଏହା ଦ୍ୱାରା ଚାଷୀମାନେ ସର୍ବଭାରତୀୟ ବଜାରରେ ସେମାନଙ୍କ ଉତ୍ତାଦିତ ଦ୍ରବ୍ୟ ବିକ୍ରି କରିବାର ସୁବିଧା ପାଇବେ ବୋଲି ସମବାୟ ମନ୍ତୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି

କାର୍ଭିକ ପୂର୍ଶ୍ରିମା ଉପଲକ୍ଷେ ସମଗ୍ର ରାଜ୍ୟ ଉହବମୁଖର ହୋଇଉଠିଛି ଆଜି ପ୍ରତ୍ୟୁଷରୁ ବିଭିନ୍ନ ନଦୀ ପୁଷ୍କରିଣୀ ସମୁଦ୍ରରେ ଲୋକମାନେ ଡଙ୍ଗା ଭସାଇବା ସହ ପୂଜାର୍ଚ୍ଚନା କରୁଛନ୍ତି

ରାକ୍ୟର ବିଭିନ୍ନ ଜାଗାରେ ବୋଇତ ବନ୍ଦାଣ ଉସବ ଅନୁଷିତ ହେଉଛି

ଭଦ୍ରକ ଜିଲ୍ଲା ଆରଡିର ପ୍ରସିଦ୍ଧ ବାବା ଆଖଖଳମଶି ପୀଠରେ ଥିବା ଶିବଗଙ୍ଗ

ଚଳିତବର୍ଷ ବାଲିଯାତ୍ରାରେ ସ୍ୱତନ୍ତ ତାରକସୀ ହବ୍ ଖୋଲାଯାଇଛି

ରିକ୍ବା ଓ ସାଇକେଲ ଚତି ଲୋକମାନେ ବାଲିଯାତ୍ରାର ମଜା ନେଇପାରିବେ

ଏଥିରେ ପୁରୀଠାରୁ ପଲାସା ମଧ୍ୟରେ ଏକ ସ୍ୱତନ୍ତ ଟ୍ରେନ ଚଳାଚଳ କରିବ